ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍କିଲ୍ଲାରରେ ଜାତୀୟ ପତାକା ଉତ୍ତୋଳନ କରି ଦେଶ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇଛନ୍ତି

ନୂଆଦିଲ୍ଲୀର ଲାଲ୍କିଲ୍ଲା ପ୍ରାଚୀର ଉପରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଧଳା କୁର୍ତ୍ତା ପାଇକାମା ଓ ରଙ୍ଗୀନ ପଗଡ଼ି ପରିହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଲାଲ୍କିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି ଯେ ଗୋଟିଏ ଦେଶ ଗୋଟିଏ ସମ୍ଭିଧାନ ସ୍ୱପ୍ନ ତାଙ୍କ ସରକାରଙ୍କ ଯୋଗୁଁ ସାକାର ହୋଇଛି

ତାଙ୍କ ସରକାର ଗତ ପାଞ୍ଚବର୍ଷ ଧରି ସାଧାରଣ ଲୋକଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ କାର୍ଯ୍ୟ କରି ଆସିଛନ୍ତି ଭାରତ ଜଳସଂରକ୍ଷଣର ଗୁରୁତ୍ୱ ପ୍ରତି ସମ୍ଭେଦନଶୀଳ ସେଥିଲାଗି ଜଳଶକ୍ତି ମନ୍ତ୍ରଣାଳୟ ଗଠନ କରାଯାଇଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ଦ୍ୱିତୀୟବାର ଶାସନକୁ ଆସିବାର ଦଶ ସପ୍ତାହ ମଧ୍ୟରେ ଦେଶବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ଦିଗରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ନେଇଛନ୍ତି

ବିଶ୍ୱ ଅର୍ଥନୀତିରେ ଅଧିକ ଅଂଶଦାନ ପାଇଁ ରପ୍ତାନିରେ ଉନ୍ନତି ଆଣିବା ପାଇଁ ସେ ଆହ୍ୱାନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶପାଇଁ ସମ୍ପତ୍ତି ଆହରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯାହାଦ୍ୱାରା ସମ୍ପତ୍ତି ବଣ୍ଟନ ସମ୍ଭବ ହୋଇପାରିବ ଶ୍ରୀ ମୋଦି କହିଛନ୍ତି ଯେଉଁମାନେ ସମ୍ପତ୍ତି ସୃଷ୍ଟି ଦିଗରେ ଉଦ୍ୟମ ଚଳାଇଚନ୍ତି ସେମାନଙ୍କୁ ସମ୍ମାନ ଦେବାକୁ ପଡ଼ିବ ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ଭମାନ ଭାରତରେ ଏକ ସ୍ଥିର ସରକାର ରହିଛି ତେଣୁ ଏହାର ନୀତି ନିର୍ଦ୍ଧାରଣ ଅତ୍ୟନ୍ତ ସ୍ୱର୍ଭିଶୀଳ ହେବ ସେ କହିଛନ୍ତି ଭାରତ ସହ ବାଣିଜ୍ୟ କରିବା ପାଇଁ ବିଶ୍ୱର ବିଭିନ୍ନ ଦେଶଗୁଡ଼ିକ ଆଗ୍ରହ ପ୍ରକାଶ କରିଛନ୍ତି ସରକାର ମୁଦ୍ରାଷ୍କୀତିକୁ ନିୟନ୍ତ୍ରଣରେ ରଖିଛନ୍ତି ଏବଂ ଅଧିକ ବିକାଶ ଦିଗରେ ଦେଶ ଆଗେଇ ଚାଲିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ଅର୍ଥନୀତିର ମୂଳଭିତ୍ତି ସୁଦୂଢ଼ ରହିଛି ଯାହାଦ୍ୱାରା ଅଭିବୃଦ୍ଧି ଦ୍ରୁତଗତିରେ ଆଗେଇ ଚାଲିବ

ଦେଶର ଅନ୍ୟ ଅଞ୍ଚଳର ଲୋକମାନେ ଯେଉଁଭଳି ସୁବିଧା ସୁଯୋଗ ଓ ଅଧିକାର ପାଉଛନ୍ତି ସେହି ଅଞ୍ଚଳର ଲୋକମାନେ ମଧ୍ୟ ସମାନ ସୁବିଧା ସୁଯୋଗ ଓ ଅଧିକାର ପାଇବେ

ଦେଶ ଗଠନ ଓ ଦେଶକୁ ପ୍ରଗତି ପଥରେ ଆଗେଇ ନେବା ପ୍ରକ୍ରିୟାର ତାହା ଥିଲା ମୂଳଦୁଆ ଅଳ୍ପ ଦିନ ତଳେ ଶେଷ ହୋଇଥିବା ପାର୍ଲାମେଣ୍ଟର ଅଧିବେଶନ ସବ୍ରଠ ଅଧିକ ଦିନ ପର୍ଯ୍ୟନ୍ତ ଚାଲିଥିଲା ଏବଂ ସଭାକାର୍ଯ୍ୟଗୁଡ଼ିକ ଅତ୍ୟନ୍ତ ଫଳପ୍ରଦ ହୋଇଥିବା ତାଙ୍କୁ ଅନେକ ଆନନ୍ଦ ଦେଇଛି ଦଳ ନିର୍ବିଶେଷରେ ସହଯୋଗ ଓ ଗଠନମୂଳକ ବିତର୍କ ମାଧ୍ୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାର୍ଲାମେଷ୍ଟ୍ର ଅନୁମୋଦନ ଲାଭ କରିଛି ଶ୍ରୀ କୋବିନ୍ଦ କହିଛନ୍ତି ସ୍ୱଚ୍ଚ ସମଷ୍ଟିଗତ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବଂ ଅନ୍ଲାଇନ୍ ଜରିଆରେ ଶୁଳ୍କ ପୈଠ ବ୍ୟବସ୍ଥାଦ୍ୱାରା ଉଦ୍ୟୋଗପତିମାନେ ସହଜ ଓ ସୁବିଧାରେ ଅର୍ଥ ବ୍ୟବସ୍ଥାର ଲାଭ ହାସଲ କରିପାର୍ଚ୍ଛନ୍ତି ରାଷ୍ଟ୍ରପତି କହିଛନ୍ତି ଗରିବ ଓ ଅତି ଗରିବମାନଙ୍କ ପାଇଁ ବାସଗୃହ ଯୋଗାଣ ଶକ୍ତି ଉପଲହ୍ଧତା ଶୌଚାଳୟ ଓ ପ୍ରତ୍ୟେକ ଘରକୁ ପାନୀୟ ଜଳଯୋଗାଣ କରିଆରେ ସରକାର ଭୌତିକ ମୌଳିକ ଢାଞ୍ଚା ସୃଷ୍ଟି କରିପାରିବେ

ଆଇଡି ଆଓ୍ଠାର୍ଡସ ଭାରତୀୟ ବିମାନ ବାହିନୀର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ୍ଙ୍କୁ ଆଳି ସ୍ୱାଧୀନତା ଦିବସ ଅବସରରେ ବୀରଚକ୍ର ଉପାଧି ପ୍ରଦାନ କରାଯିବ

ସେଣ୍ଟ୍ରାଲ୍ ରିଜର୍ଭ ପୁଲିସ୍ ବାହିନୀର ଡେପୁଟି କମାଶ୍ଡାଣ୍ଟ୍ ହର୍ଷପାଲ୍ ସିଂ ଓ ସେନାବାହିନୀର ସାପର୍ ପ୍ରକାଶ ଯାଦବଙ୍କୁ କୀର୍ତ୍ତଚକ୍ର ସମ୍ମାନ ପ୍ରଦାନ କରାଯିବ

ଏହି ଅବସରରେ ଭଉଣୀମାନେ ନିଜ ଭାଇମାନଙ୍କ ହାତରେ ସେହ ଓ ଶ୍ୱଦ୍ଧାର ପ୍ରତୀକ ରାକ୍ଷୀ ବାନ୍ଧିଥାନ୍ତି ଏହି ଅବସରରେ ରାଷ୍ଟପତି ରାମନାଥ କୋବିନ୍ଦ ଉପରାଷ୍ଟପତି ଏମ୍ ଭେଙ୍କୟାନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନିଜ ବାର୍ଭାରେ ରାଷ୍ଟପତି ଏହାକୁ ଭାଇଭଉଣୀଙ୍କ ମଧ୍ୟରେ ଏକ ଅତ୍ରଟ ବନ୍ଧନର ସଂପର୍କ ଭାବେ ଅଭିହିତ କରିଛନ୍ତି

ଏହି ଅବସରରେ ସମାଜରେ ମହିଳାମାନଙ୍କର ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବାକୁ ରାଷ୍ଟ୍ରପତି ଦେଶବାସୀଙ୍କୁ ଆହ୍ପାନ ଦେଇଛନ୍ତି

ଏକ ଟ୍ୱିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି

ଶ୍ରୀ ମୋଦି ଦ୍ୱିତୀୟଥର ଲାଗି ପ୍ରଧାନମନ୍ତ୍ରୀ ହେବା ପରେ ଏହା ମନ୍ କି ବାତ୍ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣ ଜନସାଧାରଣ ସେମାନଙ୍କର ମତାମତ ଓ ବିଚାରଧାରା ପଠାଇବାପାଇଁ ଶ୍ରୀ ମୋଦି ଆହ୍ୱାନ କରିଛନ୍ତି

ଏହି ସିରିଜ୍ର ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ବାତିଲ ହୋଇଯାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଭାରତ ବିଜୟୀ ହୋଇଥିଲା